ଏଥପାଇଁ ରାକନୈତିକ ବାତାବରଣ ସରଗରମ ହୋଇଉଠିଛି ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ଗହଶରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ସେହିପରି ନବରଙ୍ଗପ୍ରର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଉମରକୋଟ ଝରିଗାଁ ନବରଙ୍ଙପୁର ଡାବୁଗାଁ ପଟାଙ୍ଗୀ ମାଲକାନଗିରି ଓ ଚିତ୍ରକୋଶ୍ଡା ବିଧାନସଭା ଆସନରେ ସେହିଦିନ ମତଦାନ କରାଯିବ

ପଦ୍କପ୍ରର ଉପକିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ଏହି ପ୍ରାର୍ଥ୍ପତ୍ର ଦାଖଲ କରିଛନ୍ତି

ଏହାପରେ ସମ୍ଥକଙ୍କ ଗହଶରେ ପଦ୍ମପୁର ଉପକିଲ୍ଲାପାଳ ଅଫିସକୁ ପହଂଚି ନାମାଙ୍କନପତ୍ର ଦାଖଲ କରିଥିଲେ

କକ୍ଷମାଳ ଲୋକସଭା ଆସନର୍ ପୂର୍ବତନ ସାଂସଦ ମହାମେଘବାହାନ ଏର ଖାରବେଳ ସ୍ୱାଇଁଙ୍କୁ ଟିକେଟ୍ ମିଳିଥିବା ବେଳେ କଟକ ଲୋକସଭା ଆସନରୁ ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି

ବୈଜୟନ୍ତଙ୍କ ପରେ ଦାମ ଏବଂ ଖାରବେଳ ସ୍ୱାଇଁ ସାମିଲ ହେବା ପରେ ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିଛି

ଏହି ଅଭିଯୋଗ ଆସିବା ପରେ କ୍ରାଇମବ୍ରାଞ ଅର୍ଥନୈତିକ ଅପରାଧ ଶାଖା ଗତବର୍ଷ ଏହାର ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲେ